ଦିଲ୍ଲୀ ପୁଣେ ବିମାନ ଉଡ଼ାଶ ଆରମ୍ଭ କରିବାରେ ପ୍ରଥମ ବିମାନ ହୋଇଛି

ଯେଉଁମାନେ ଯାତ୍ରା କରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ସେମାନଙ୍କର ମୋବାଇଲ୍ ଫୋନ୍ରେ ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ କରିବାକୁ ପରାମର୍ଶ ଦିଆଯାଇଛି ଯାତ୍ରୀମାନଙ୍କର ପ୍ରସ୍ଥାନ ସ୍ଥଳିରେ ଥର୍ମାଲ୍ ସ୍କ୍ରିନିଂର ବ୍ୟବସ୍ଥା କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ଅନୁରୋଧ କରିଛି ସମସ୍ତ ବିମାନ ବନ୍ଦର ରେଳଷ୍ଟେସନ୍ ଓ ବସ୍ ଟର୍ମିନାଲ୍ଗୁଡ଼ିକରେ ଥର୍ମାଲ୍ ସ୍କ୍ରିନିର ବ୍ୟବସ୍ଥା କରାଯିବ ଯେଉଁ ଲୋକମାନଙ୍କ ପାଖରେ କୋଭିଡ୍ ନାଇଷ୍ଟିନ୍ର କୌଣସି ଲକ୍ଷଣ ନଥିବ କେବଳ ସେହିମାନଙ୍କୁ ଯାତ୍ରା କରିବା ପାଇଁ ଅନୁମତି ଦିଆଯିବ

ପ୍ରତ୍ୟେକ ଯାତ୍ରୀଙ୍କୁ ସେମାନଙ୍କର ଟିକେଟ୍ ସହିତ ସେମାନେ କ'ଣ କରିବା ଉଚିତ ଓ କ'ଣ କରିବା ଉଚିତ ନୁହେଁ ଏହାର ଏକ ତାଲିକା ଦିଆଯିବ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ସମସ୍ତ ବିମାନ ବନ୍ଦର ରେଳଷ୍ଟେସନ ବସ୍ ଟର୍ମିନାଲ୍ ଏବଂ ବିମାନ ଟ୍ରେନ୍ ଓ ବସ୍ଗୁଡ଼ିକରେ କୋଭିଡ୍ ନାଇଷ୍ଟିନ୍ ସମ୍ୟନ୍ଧୀୟ ଆବଶ୍ୟକ ଘୋଷଣାମାନ କରାଯିବ ଏଥିରେ ଯାତ୍ରୀମାନଙ୍କୁ ସମସ୍ତ ସତର୍କତାମଳକ ପଦକ୍ଷେପ ବିଷୟରେ ଘୋଷଣା କରି ଜଣାଇ ଦିଆଯିବ ଯାତ୍ରୀମାନେ ପ୍ରସ୍ଥାନସ୍ଥଳରେ ପହଞ୍ଚ୍ଚବା ପରେ ସେମାନଙ୍କର ଥର୍ମାଲ୍ ସ୍କିନିଂ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦଶାସିତ ଅଞ୍ଚଳକ୍ କୁହାଯାଇଛି ଓ ଯେଉଁ ଯାତ୍ରୀମାନଙ୍କ ଶରୀରରେ କୋଭିଡ୍ ନାଇଷ୍ଟିନ୍ର କୌଣସି ଲକ୍ଷଣ ନଥିବ କେବଳ ସେହି ଯାତ୍ରୀମାନଙ୍କୁ ବିମାନ ଟ୍ରେନ୍ ଓ ବସ୍ରେ ବସିବାକୁ ଅନୁମତି ଦିଆଯିବ ଯାତ୍ରା ସମୟରେ ପ୍ରତ୍ୟେକ ଯାତ୍ନୀ ମାସ୍କ ବ୍ୟବହାର କରିବେ ଓ ହାତକୁ ସଫା ରଖିବେ ଏବଂ ନିଜର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବେ ସମସ୍ତ ବିମାନ ବନ୍ଦର ରେଳଷ୍ଟେସନ୍ ଓ ବସ୍ ଟର୍ମିନାଲ୍ରେ ଶାରୀରିକ ଦୂରତା ବଜାୟ ରଖିବାକୁ ନିଶ୍ଚିତ କରାଯିବ ଯେଉଁ ସ୍ଥାନଗୁଡ଼ିକରେ ଯାତ୍ରୀମାନେ ପ୍ରବେଶ ଓ ପ୍ରସ୍ଥାନ କରିବେ ଓ ସେମାନଙ୍କର ବସିବା ସ୍ଥାନଗୁଡ଼ିକୁ ସର୍ବଦା ଜୀବାଣୁମୁକ୍ତ ଓ ପରିଷ୍କାର ପରିଚ୍ଛନ୍ନ ରଖାଯିବ ସେହିସବୁ ସ୍ଥାନଗୁଡ଼ିକରେ ସାବୁନ ଓ ସାନିଟାଇଜର ପ୍ରଭୂତି ରଖାଯିବ

ହୋମ୍ ମିନିଷ୍ଟ୍ରି ଏସ୍ଓପି ବିଦେଶରେ ଅଟକି ରହିଥିବା ଦେଶର ନାଗରିକ ଓ ଭାରତରେ ଅଟକି ରହିଥିବା ବିଦେଶୀ ନାଗରିକମାନଙ୍କ ଯାତ୍ରା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସେଜିଓର ଏସ୍ଓପି କାରି କରିଛି ବିଦେଶରେ ଅଟକି ରହିଥିବା ଭାରତୀୟମାନଙ୍କ ପାଇଁ ଜାରି କରାଯାଇଥିବା ଏସ୍ଓପିରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଥିବା ଭାରତୀୟମାନଙ୍କୁ ସଫପୃକ୍ତ ଦେଶର ଭାରତୀୟ ଦୂତାବାସରେ ସେମାନଙ୍କର ନାମ ପଞ୍ଜିକରଣ କରିବାକୁ ପଡ଼ିବ ସେମାନଙ୍କୁ ଭଡ଼ାରେ ଚଳାଚଳ କରିବାକୁ ଥିବା ବିମାନଗୁଡ଼ିକରେ ଭାରତକୁ ଆସିବା ପାଇଁ ଅନୁମତି ଦିଆଯିବ ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସେମାନଙ୍କ ପାଇଁ ବିମାନଗୁଡ଼ିକୁ ଅନୁମତି ପ୍ରଦାନ କରିବ ଏହା ବ୍ୟତୀତ ସେମାନେ ଜଳପଥ ଦେଇ ଜାହାଜରେ ମଧ୍ୟ ଆସିପାରିବେ ଓ ଏଥିପାଇଁ ଜାହାଜ ଚଳାଚଳ ମନ୍ତ୍ରଣାଳୟ ବ୍ୟବସ୍ଥା ଗ୍ରହଣ କରିବ ଦେଶାନ୍ତରିତ ହୋଇ ରହିଥିବା ଶ୍ରମିକ ସ୍ୱଚ୍ଚକାଳିନ ବିଜାଧାରୀ ବ୍ୟକ୍ତି ଗର୍ଭବତୀ ମହିଳା ଓ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ଭିଭିରେ ଅଣାଯିବ ଯାତ୍ରା ଖର୍ଚ୍ଚ ସେହି ବ୍ୟକ୍ତିମାନେ ବହନ କରିବେ

ଯେଉଁ ଲୋକମାନେ ଭାରତରେ ଅଟକି ରହିଛନ୍ତି ଓ ବିଦେଶ ଯିବାକୁ ଚାହୁଁଛନ୍ତି ସେହି ବ୍ୟକ୍ତିମାନଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଶାଳୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସଂସ୍ଥାଗୁଡ଼ିକରେ ଆବେଦନ କରିବାକୁ ହେବ

ଇଦ୍ ଉଲ୍ ଫିତର୍ ଆଜି ଦେଶରେ ଇଦ୍ ଉଲ୍ ଫିତର୍ ପର୍ବ ପାଳନ କରାଯାଉଛି କେନ୍ଦ୍ରଶାସିତ ଅଞ୍ଚଳ ଜନ୍ମୁ କାଶ୍ମୀର ଓ କେରଳରେ ଗତକାଲି ଏହି ପର୍ବ ପାଳିତ ହୋଇଯାଇଛି ଦୀର୍ଘ ଏକ ମାସ ଧରି ଚାଲିଥିବା ରମ୍ଜାନ ଉପବାସ ଗତକାଲି ଶେଷ ହୋଇଥିଲା ମସ୍ଜିଦ୍କୁ ନ ଆସି ଘରେ ରହି ପ୍ରାର୍ଥନା କରିବାପାଇଁ କାମା ମସ୍ଜିଦ୍ର ସାହି ଇମାମ୍ ସୟଦ୍ ଅହଜ୍ଞଦ ବୁଖାରୀ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି କୋଭିଡ୍ ନାଇଷ୍କିନ୍ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକମାନେ ଘରେ ରହି ସ୍ୱତନ୍ତ୍ର ନମାଜ ପଢ଼ିବା ଉଚିତ ବୋଲି ସେ କହିଛନ୍ତି ମୁସଲ୍ମାନ ଧର୍ମାବଲମ୍ଭୀମାନେ କେବଳ ଘରେ ରହି ପ୍ରାର୍ଥନା କରିବାପାଇଁ ପୂର୍ବରୁ ମଧ୍ୟ ପରାମର୍ଶ ଦିଆଯାଇଥିଲା ଇଦ୍ ପର୍ବ ପାଳନ ଅବସରରେ ସମସ୍ତେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସାମାଜିକ ଦୂରତ୍ୱ ରକ୍ଷା କରିବା ଉପରେ ସାହି ଇମାମ୍ ଗୁରୁଡ୍ୱାରୋପ କରିଛନ୍ତି କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବାପାଇଁ ପରସ୍କରକୁ କରମର୍ଦ୍ଦନ ଓ ଆଲିଙ୍ଗନ ନ କରିବା ସହିତ ଏନେଇ ଥିବା ସରକାରୀ ନୀତି ନିୟମକୁ ଠିକ୍ ଭାବେ ପାଳନ କରିବାପାଇଁ ସାହି ଇମାମ୍ ମୁସଲ୍ମାନ ସମ୍ପ୍ରଦାୟକୁ ନିବେଦନ କରିଚ୍ଚନ୍ତି ଇଦ୍ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ସ୍ୱରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀ ଆକି ପବିତ୍ର ଇଦୁଲ ଫିତର ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ବାର୍ତ୍ତାରେ କହିଛନ୍ତି ଏହି ପର୍ବ ପ୍ରେମ ଶାନ୍ତି ଭାତୃତ୍ୱ ଭାବ ଏବଂ ସଂହତିକୁ ପ୍ରତିଫଳିତ କରେ ସମାଜର ଅବହେଳିତ ଲୋକମାନଙ୍କ ପ୍ରତି ଦୟାଭାବ ପୋଷଣ କରି ସେମାନଙ୍କୁ ଯତ୍ନ ଓ ଶ୍ରଦ୍ଧା ବାଣ୍ଢିବା ଏହି ପର୍ବର ବିଶେଷତ୍ୱ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ଜନିତ ସଂକଟ ସମୟରେ ଅନ୍ୟମାନଙ୍କ ପ୍ରତି ସେବା ମନୋଭାବକୁ ବୃଦ୍ଧି କରିବା ପାଇଁ ସେ ଆହ୍ୱାନ କରିଛନ୍ତି ଇଦ୍ ଉଲ୍ ଫିତର୍ ଦୟା ଦାନ ଏବଂ ଆଶାର ଜାଗତିକ ମୂଲ୍ୟବୋଧ ସମଗ୍ର ବିଶ୍ୱରେ ଉଜ୍ଜୀବୀତ କରୁ ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ତାଙ୍କ ବାର୍ତ୍ତାରେ କହିଛନ୍ତି ଏହି ପର୍ବ ସମାଜରେ ଦୟା ଦାନ ଓ ଉଦାରତାର ଭାବନାକୁ ପ୍ରତିଫଳିତ କର୍ ଛି ଏବଂ ପରିବାର ତଥା ସମ୍ପ୍ରଦାୟକ୍ତ ଏକାଠି କରାଇବାପାଇଁ ଏହା ସ୍ୱଯୋଗ ପ୍ରଦାନ କର୍ରଛି ତେବେ କୋଭିଡ୍ ନାଇଷ୍ଟିନ୍ ବିରୋଧରେ ଦେଶ ତଥା ସମଗ୍ର ବିଶ୍ୱରେ ସଂପ୍ରତି ଜାରି ରହିଥିବା ସଂଗ୍ରାମ ଯୋଗୁଁ ଜନସାଧାରଣ ନିଜ ନିଜ ଘରେ ରହି ଏହି ପର୍ବ ପାଳନ କରିବାକୁ ବୋଲି ଉପରାଷ୍ଟ୍ରପତି ଅହ୍ୱାନ କରିଚ୍ଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାର୍ତ୍ତାରେ ଆଜିର ଏହି ପବିତ୍ର ଦିବସରେ ଭ୍ରାତୃତ୍ୱବୋଧ ସଂହତି ଓ ଦୟା ମନୋଭାବ ବଳବତ୍ତର ହେଉ ବୋଲି ଆଶା ପ୍ରକଟ କରିଛନ୍ତି ସେ ଏହି ଅବସରରେ ଜନସାଧାରଣଙ୍କର ସ୍କାସ୍ଥ୍ୟ ଓ ସମ୍ପଦର କାମନା କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରତିରକ୍ଷାମନ୍ତୀ ରାଜନାଥ ସିଂ ଓ ସ୍ବଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ମଧ୍ୟ ଏହି ଅବସରରେ ଶ୍ରଭେଛା ଜ୍ଞାପନ କରିଚ୍ଛନ୍ତି

ସେ କହିଛନ୍ତି ଅଧିକାଂଶ ସଂକ୍ରମିତ ଲୋକ ବାହାରୁ ଆସିଛନ୍ତି ଓ ରାଜ୍ୟରେ କାହା ସଂସ୍କର୍ଶରେ ଆସି କେହି ସଂକ୍ରମିତ ହୋଇନାହାନ୍ତି ଇତିମଧ୍ୟରେ ଆସାମରେ ଆଜି ସମଗ୍ର ରାକ୍ୟରେ ଇଦୁଲ୍ ଫିତର ପାଳିତ ହେଉଛି ଅଧିକାଂଶ ଲୋକ ସେମାନଙ୍କର ଘରେ ପ୍ରାର୍ଥନା କରିଥିବା ବେଳେ ମସ୍ଜିଦ୍ରେ ଶାରୀରିକ ଦୂରତା ବଜାୟ ରଖିବା ପ୍ରତି ଧ୍ୟାନ ଦିଆଯାଇଛି ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀ ଓ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ରାଜ୍ୟବାସୀଙ୍କୁ ଇଦ୍ ଅଭିନନ୍ଦନ ଜଣାଇଛନ୍ତି

ଜଣେ ପୋଲିସ୍ ଅଫିସର କହିଛନ୍ତି ସମଗ୍ର ଅଞ୍ଚଳକୁ ଘେରାଉ କରାଯାଇ ଖୋଜାଖୋଟ୍ଟି କାର୍ଯ୍ୟ ଆରମ୍ଭ କରାଯିବା ସମୟରେ ସନ୍ତାସବାଦୀ ଓ ଯବାନମାନଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା

ସଂଘର୍ଷସ୍ଥଳୀରୁ ଅସ୍ତ୍ରଶସ୍ତ ଓ ଗୋଳାବାରୁଦ ସମେତ ବହୁ ଆପଭିଜନକ ପଦାର୍ଥ ଜବତ କରାଯାଇଛି ସେହି ଅଞ୍ଚଳରେ ଅଧିକ ଖୋଜାଖୋଜି ଆରମ୍ଭ କରାଯାଇଛି ଇତିମଧ୍ୟରେ ପ୍ରଶାସନ ପକ୍ଷରୁ କୁଲ୍ଗାମ୍ ଓ ସୋପିଆଁ ଜିଲ୍ଲାରେ ମୋବାଇଲ୍ ଇଷ୍ଟରନେଟ୍ ସେବା ବାତିଲ କରିଦିଆଯାଇଛି